କେନ୍ଦ୍ର ସରକାର ଅମ୍ଫନ ଘୂର୍ଣ୍ଣିଝଡ଼ର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କର୍ଥିବା ବିଷୟ ଏନ୍ଡିଆର୍ଏଫ୍ ମୁଖ୍ୟ ଜଣାଇଛନ୍ତି

ମନ୍ତ୍ରଶାଳୟ କହିଛି କୋଭିଡ୍ ନାଇଷ୍ଟିନ୍ ଆରୋଗ୍ୟ ହାରରେ ଦିନକୁ ଦିନ ଉନ୍ନତି ଘଟୁଛି

ସ୍ୱିଟିଂ ଫାଇନ୍ କର୍ମସ୍ଥଳୀରେ ଛେପଖଙ୍କାର ପକାଇବା କିମ୍ବା ପାନପିକ ପକାଇବା ଏକ ଦଣ୍ଡନୀୟ ଅପରାଧ ହୋଇଛି କର୍ମଚାରୀ ସର୍ବସାଧାରଣ ଆପତ୍ତି ଅଭିଯୋଗ ପେନସନ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ସମସ୍ତ କେନ୍ଦ୍ର ସରକାରୀ ବିଭାଗକ୍ର ନିର୍ଦ୍ଦେଶ ଜାରି କରିଛି ଏହି ନିୟମର କଡ଼ାକଡ଼ି ପାଳନ କରାଯିବାକୁ ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏହା ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଆଶିବାର ଆଆ କରାଯାଉଛି ନିର୍ଦ୍ଦେଶ ଅନୁସାରେ ସର୍ବସାଧାରଣ ସ୍ଥାନ ଓ କର୍ମସ୍ଥଳୀରେ ସମସ୍ତଙ୍କ ପାଇଁ ମାସ୍କ୍ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଛି ଏପରିକି କାର୍ଯ୍ୟାଳୟରୁ ଘରକୁ ଯିବା ସମୟରେ ମଧ୍ୟ ମାସ୍କ୍ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି ସମସ୍ତ କାର୍ଯ୍ୟାଳୟଗୁଡ଼ିକର ଦାୟିତ୍ୱରେ ଥିବା ଅଫିସରମାନେ ସେମାନଙ୍କର କାର୍ଯ୍ୟାଳୟରେ ସାମାଜିକ ଦୂରତା ବଜାୟ ରଖାଯିବା ସିପ୍ଟଗୁଡ଼ିକ ମଧ୍ୟରେ ବ୍ୟବଧାନ ରଖାଯିବା ଓ କର୍ମଚାରୀମାନଙ୍କର ମଧ୍ୟାହୁଭୋଜନର ସମୟ ମଧ୍ୟରେ ବ୍ୟବଧାନ ରଖାଯିବାକୁ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଛି

ଡେପୁଟି ସେକ୍ରେଟେରୀ ପାହ୍ୟାର ନିମ୍ନସ୍ତରର କର୍ମଚାରୀମାନେ ଏହି ବର୍ଗରେ ଆସୁଛନ୍ତି

କର୍ମସ୍ଥଳୀରେ ଯଦି କୌଣସି କର୍ମଚାରୀଙ୍କ ଶରୀରରେ ଶର୍ଦ୍ଦି ଜ୍ୱରର ଲକ୍ଷଣ ଦେଖାଦିଏ ତେବେ ସେ କାର୍ଯ୍ୟାଳୟରେ ଯୋଗଦେବା ଉଚିତ ନୁହେଁ ଓ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ସେହିଭଳି କର୍ମଚାରୀମାନେ କୋଭିଡ୍ ନାଇଷ୍ଟିନ୍ରେ ସଫକ୍ରମିତ ହୋଇଥିବାର ଯଦି ନିଶ୍ଚିତ ହୁଏ କିମ୍ବା ସନ୍ଦେହ କରାଯାଏ ତେବେ ସେମାନଙ୍କୁ ତୁରନ୍ତ ଏ ବିଷୟରେ କର୍ତ୍ତୃପକ୍ଷଙ୍କୁ ଜଣାଇବା ଆବଶ୍ୟକ ଯଦି କୌଣସି କର୍ମଚାରୀ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବାକୁ ଅନୁରୋଧ କଣାନ୍ତି ତେବେ ତାଙ୍କୁ ତୁରନ୍ତ ଏଥିପାର୍ଇ ଅନୁମତି ଦିଆଯିବା ଆବଶ୍ୟକ ଓ ସେହି ବ୍ୟକ୍ତିଙ୍କୁ ଗୃହ ମଧ୍ୟରେ ରହି କାର୍ଯ୍ୟ କରିବାକୁ ଅନୁମତି ଦିଆଯିବା ଉଚିତ ଯଦି ଜଣେ ବ୍ୟକ୍ତି କିମ୍ବା କିଛି ବ୍ୟକ୍ତି ଗୋଟିଏ ପ୍ରକୋଷରେ କାର୍ଯ୍ୟ କରୁଛାନ୍ତି କିମ୍ବା ଏକସ୍ଥାନରେ ରହୁଥାନ୍ତି ସେମାନଙ୍କ ଶରୀରରେ ଯଦି କୋଭିଡ୍ ନାଇଷ୍ଟିନ୍ ଭଳି ଲକ୍ଷଣମାନ ଦେଖାଦିଏ ତେବେ ସେମାନଙ୍କୁ କର୍ମସ୍ଥଳୀଠାରୁ ଅଲଗା ସ୍ଥାନରେ ରଖାଯିବା ଆବଶ୍ୟକ ସେମାନଙ୍କୁ ଡାକ୍ତର ପରୀକ୍ଷା କରାଯିବା ପର୍ଯ୍ୟନ୍ତ ସେହି କର୍ମଚାରୀମାନଙ୍କୁ ତୁରନ୍ତ ମାସ୍କ ଯୋଗାଇ ଦିଆଯିବା ଆବଶ୍ୟକ

ସେହି ଅଞ୍ଚଳ ଦାୟିତ୍ୱରେ ଥିବା ସର୍ବସାଧାରଣ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ସମୀକ୍ଷା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ଏହି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି

ଏହା ପରେ କର୍ମସ୍ଥଳୀକୁ ଭୂତାଣୁ ମୁକ୍ତ କରାଯିବା ପାଇଁ ପଦକ୍ଷେପ ନିଆଯିବା ଉଚିତ ବୋଲି ଏହି ନିୟମାବଳୀରେ କୁହାଯାଇଛି ଏ ସଂକ୍ରାନ୍ତରେ ଯେତେ ଶୀଘ୍ର ସସବ ରିପୋର୍ଟ ମିଳିବା ପାଇଁ ପଦକ୍ଷେପ ନେବା ସକାଶେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଯଦି ଏକ କର୍ମସ୍ଥଳୀରେ ବହୁସଂଖ୍ୟାରେ ଲୋକମାନେ ସଂକ୍ରମିତ ଲୋକମାନଙ୍କ ସଂସ୍କର୍ଶରେ ଆସିଥିବାର ଜଣାପଡ଼ିବ ତେବେ ସେହି କର୍ମସ୍ଥଳୀରେ କ୍ଲଷ୍ଟର ସଂକ୍ରମଣର ସମ୍ଭାବନା ଥାଇପାରେ

ଏହି ସଂଶୋଧିତ ଏସ୍ଓପି ଅନୁସାରେ ଶ୍ରମିକ ସ୍କେଶାଲ୍ ଟ୍ରେନ୍ଗୁଡ଼ିକର ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ପରାମର୍ଶ କରି ଅନୁମତି ପ୍ରଦାନ କରିବ ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ନୋଡାଲ ଅଫିସରମାନଙ୍କୁ ନିଯୁକ୍ତି କରିବେ ଓ ଏଭଳି ଶ୍ରମିକମାନଙ୍କୁ ପଠାଇବା ଓ ଗ୍ରହଣ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା କରିବେ ଆମ ସମ୍ଭାଦଦାତା କଣାଇଛନ୍ତି ଟ୍ରେନ୍ ସମୟସୂଚୀ ଯେଉଁ ଷ୍ଟେସନ୍ଗୁଡ଼ିକରେ ଟ୍ରେନ୍ ରହିବ ତାହାର ତାଲିକା ଓ ଯେଉଁ ସ୍ଥାନକୁ ଟ୍ରେନ୍ ଯାତ୍ରା କରିବ ସେଗୁଡ଼ିକ ସଂକ୍ରାନ୍ତରେ ରେଳ ମନ୍ତ୍ରଣାଳୟ ତୁରନ୍ତ ନିଷ୍କଭି ନେବ ଏହା ପୂର୍ବରୁ ରେଳ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସହ ଏ ସଂକ୍ରାନ୍ତରେ ବିସ୍ଚୃତ ଆଲୋଚନା କରିବ ଟ୍ରେନ୍ ଚଳାଚଳ ବିଷୟ ଚୂଡ଼ାନ୍ତ ହେବା ପରେ ରେଳବାଇ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶସିତ ଅଞ୍ଚଳଗୁଡ଼ିକୁ ଲୋକମାନଙ୍କୁ ପଠାଇବା ଓ ଗ୍ରହଣ କରିବା ଲାଗି ବ୍ୟବସ୍ଥା କରିବା ପାଇଁ ଜଣାଇବ ଏହି ସଂଶୋଧିତ ଏସ୍ଓପିରେ କୁହାଯାଇଛି ଯେଉଁ ରାଜ୍ୟଗୁଡ଼ିକରୁ ରେଳ ଯୋଗେ ଯାତ୍ରୀମାନେ ଯିବା ଥିବେ ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଯାତ୍ରୀମାନଙ୍କର ଶାରୀରିକ ଯାଞ୍ଚ କରିବେ ଓ କେବଳ ଯେଉଁ ଯାତ୍ରୀମାନଙ୍କ ଶରୀରରେ ସଂକ୍ରମଣର ଲକ୍ଷଣ ନଥିବ କେବଳ ସେହିମାନଙ୍କୁ ଟ୍ରେନ୍ରେ ବସିବାକୁ ଅନୁମତି ଦିଆଯିବ

ଗନ୍ତବ୍ୟ ସ୍ଥଳୀରେ ପ୍ରହଞ୍ଚିବା ପରେ ସମ୍ପୁକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ନିର୍ଦ୍ଧାରିତ ନିୟମାବଳୀଗୁଡ଼ିକୁ ଯାତ୍ରୀମାନଙ୍କୁ ପାଳନ କରିବାକ୍ ହେବ

ବିହାର ଝାଡ଼ଖଣ୍ଡ ଉତ୍ତରପ୍ରଦେଶ ଜାମ୍ମୁ ଓ କାଶ୍ମୀର ଏବଂ ଆସାମର ଲୋକମାନେ ଶ୍ରମିକ ସ୍ବେଶାଲ୍ ଟ୍ରେନ୍ଗୁଡ଼ିକର ଚଳାଚଳ ଯୋଗୁଁ ବହୁ ମାତ୍ରାରେ ଉପକୃତ ହୋଇଛନ୍ତି ସେହି ଲୋକମାନଙ୍କୁ ଖାଦ୍ୟ ପୁଡ଼ିଆ ଓ ପାଣିବୋତଲ ଖକୁରିକୋଳି ଚକୋଲେଟ ଲହୁଣି ଯୁକ୍ତ ଦୁଗ୍ର ଭଳି ପୁଷ୍ଟିକର ଖାଦ୍ୟପଦାର୍ଥ ଦିଆଯାଇଛି ରେଳବାଇ ସୁରକ୍ଷା ବାହିନୀର ବିଭିନ୍ନ ଟିମ୍ ଯାତ୍ରୀମାନଙ୍କୁ ଶାରୀରିକ ଦୂରତା ବଜାୟ ରଖିବା ମାସ୍କ୍ ପିନ୍ଧିବା ଓ ହାତକୁ ସାନିଟାଇଜରେ ସଫା ରଖିବା ଭଳି କାର୍ଯ୍ୟରେ ସହାୟତା କରୁଛନ୍ତି ପ୍ରତ୍ୟେକ ରେଳ କୋଚ୍ରେ ହ୍ୟାଣ୍ଡ ସାନିଟାଇଜର ଓ ତରଳୀକୃତ ସାବୁନ ରଖାଯାଇଛି ଅମ୍ପନ୍ ସାଇକ୍ଲୋନ୍ ଭାରତୀୟ ପାଶିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍କର ମୃତ୍ୟୁଞ୍ଜୟ ମହାପାତ୍ର ଆକାଶବାଣୀକୁ ଏକ ବିଶେଷ ସାକ୍ଷାତକାରରେ ଆକାଶବାଣୀ ସମ୍ଭାଦ ଭଳି ବିଶ୍ୱସନୀୟ ଖବରଗୁଡ଼ିକୁ ଶୁଣିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଅମ୍ପନ୍ ପ୍ରର୍ଷିଝଡ଼ ସଂକ୍ରାନ୍ତରେ କୌଣସି ଗୁଜବର ବସବର୍ତ୍ତି ନ ହେବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ମହାପାତ୍ର କହିଛନ୍ତି ଅମ୍ପନ୍ ଘୁର୍ଷିଝଡ଼ ବିଷୟରେ ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ଜାତୀୟ ଦୂର୍ବିପାକ ପରିଚାଳନା କମିଟି ନିୟମିତ ଖବର ରଖୁଛନ୍ତି ଓ ପରିସ୍ଥିତିର ତଦାରଖ କରୁଛନ୍ତି ସେ କହିଛନ୍ତି ଯେଉଁ ଲୋକମାନେ ଓଡ଼ିଶା ଓ ପଣ୍ଢିମବଙ୍ଗର ତଳିଆ ଅଞ୍ଚଳଗୁଡ଼ିକରେ ବାସ କରୁଛନ୍ତି ସେମାନେ ନିରାପଦ ଅଞ୍ଚଳକୁ ଚାଲିଯିବା ଉଚିତ୍ ଏ କ୍ଷେତ୍ରରେ ସେମାନେ କର୍ତ୍ତୃପକ୍ଷଙ୍କୁ ସବୁପ୍ରକାର ସହଯୋଗ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଅମ୍ପନ୍ ସାଇକ୍ଲୋନ୍ ଏନ୍ଡିଆର୍ଏଫ୍ ଜାତୀୟ ଦୁର୍ବିପାକ ସହାୟତା ବାହିନୀ ଏନ୍ଡିଆର୍ଏଫ୍ ମହାନିର୍ଦ୍ଦେଶକ ଏସ୍ଏନ୍ ପ୍ରଧାନ କହିଛନ୍ତି କେନ୍ଦ୍ର ସରକାର ଅମ୍ପନ ଘ୍ରର୍ଷିବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତିର ଲଗାତର ସମୀକ୍ଷା କରୁଛନ୍ତି ସେ କହିଛନ୍ତି ଜାତୀୟ ଦୁର୍ବିପାକ ପରିଚାଳନା କମିଟିର ଦୁଇଦିନ ଭିତରେ ଦୁଇଥର ବୈଠକ ବସି ଅଧିକ କ୍ଷୟକ୍ଷତି ଘଟିବାର ଆଶଙ୍କା କରାଯାଉଥିବା ଅଞ୍ଚଳଗୁଡ଼ିକରେ କିଭଳି କ୍ଷୟକ୍ଷତିକୁ କମ୍ କରାଯାଇ ପାରିବ ସେ ବିଷୟରେ ଯୋଜନା ପ୍ରସ୍ତୁତ କରାଯାଇଛି